ଶ୍ରୀ ମୋଦୀ କହିଛନ୍ତି ଭାରତ ବିଶ୍ୱର ତୂତୀୟ ସର୍ବବୃହତ ଏବଂ ଘରୋଇ ବିମାନ ଚଳାଚଳ କ୍ଷେତ୍ରରେ ଦ୍ରତ ଅବିବୃଦ୍ଧି ହାସଲ କରୁଥିବା ରାଷ୍ଟ

ଭସାଣ ଦୁର୍ଗାପ୍ତଜା ଭସାଶ ଆକି ରାଜ୍ୟରେ ଅନୁଷିତ ହେବ

ଭସାଣ ସମାରୋହକୁ ଶୃଙ୍ଖଳାର ସହ ସମାପ୍ତ କରିବାପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି

ଅନ୍ୟ ପକ୍ଷରେ ରାଜ୍ୟରେ କରୋନା ସଂକ୍ରମଶ କ୍ରମଶଃ ହ୍ରାସ ପାଇବାରେ ଲାଗିଛି